ଓଡ଼ିଶା ମାଧ୍ଧମିକ ଶିକ୍ଷା ବୋର୍ଡ଼ର ସମ୍ପାଦକ ଏହି ସୂଚନା ଦେଇଛନ୍ତି

ଏଣୁ ଶିକ୍ଷାର ବିକାଶ ପାଇଁ ନିରନ୍ତର ଉଦ୍ୟମ ଅବ୍ୟାହତ ରହିବ ବୋଲି ଶ୍ରୀ ଲାଲ କହିଛନ୍ତି

ଅନୁଗୁଳ ଜିଲ୍ଲାର ବଅଁରପାଳଠାରେ ଥିବା ସରସ୍ୱତୀ ଶିଶ୍ୱ ବିଦ୍ୟା ମନ୍ଦିରର ରୌପ୍ୟ କୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପ୍ରଧାନ ଏହା ପ୍ରକାଶ କରିବା ସହ ସମ୍ମର୍ଭ୍ର ବିକାଶ ପାଇଁ ଶିକ୍ଷାର ଉପଯୁକ୍ତ ବିକାଶ ଉପରେ ଗୁରୁତ୍ୱ ଆରୋପ କରିଥିଲେ